ଅନ୍ୟପକ୍ଷରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏକ୍ାଇଜ୍ ଓ ପ୍ଲାଇଂ ସ୍କାର୍ଡ ବିଭିନ୍ନ ସ୍ଥାନରେ ପଇନ୍ତରା ମାରୁଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଜି କଟକର ନିଆଳି ଓ ପାରାଦ୍ୱୀପ ରାହାମାଠାରେ ଆୟୋକିତ ପ୍ରଚାର ସଭାରେ ଉଦ୍ବୋଧନ ଦେଇଛନ୍ତି

କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ଡ କରୁଛନ୍ତି

ଜିଲ୍ଲାର ଅନ୍ୟ ତିନୋଟି ବିଧାନସଭା ନିର୍ବାଚନ ମଂଡ଼ଳୀର ବୁଥ ମାନଙ୍କରେ ଗତ କାଲି ପୋଲିଂ ଟିମ ପହଂଚି ସାରିଛନ୍ତି

ବିଭିନ୍ନ ସେକୁର ଅଧିକାରୀଙ୍ଙ ପାଖରେ ଭିଭିପାର୍ଟ ଓ ଇଭିଏମ ଯନ୍ତ ମହକୁଦ ରଖାଯିବ ସମସ୍ତ ବୁଥରେ ପାନୀୟ ଜଳ ବିଦ୍ୟୁତ ରେମ୍ପ ସହ ଅନ୍ୟ ଆନୁଷାଂଗିକ ବ୍ୟବସ୍ତା ହୋଇଛି

ଏହି ଘଟଶାରେ ଆହତଙ୍କୁ ପିପିଲି ଗୋଷୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଯାଇ ପ୍ରାଥମିକ ଚିକିସା କରାଯାଇଥିବା ବେଳେ ଗୁରୁତର ଆହତ ମାଜିଷ୍ଟ୍ରେଟ୍ ରବିନାରାୟଶ ପାତ୍ରଙ୍କୁ କ୍ୟାପିଟାଲ୍ ହସ୍ୱିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି ପୁରୀ ଜିଲ୍ଲାପାଳ ଓ ଏସ୍ପି ଘଟଣାର ତଦନ୍ତ କରୁଛନ୍ତି ଗତକାଲି ହୋଇଥିବା ଅନ୍ୟଏକ ଆକ୍ରମଶରେ ଭୁବନେଶ୍ୱର ମଧ୍ୟ ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନା ଭୁବନେଶ୍ୱର କ୍ୟାପିଟାଲ୍ ହସିଟାଲ୍ରେ ଚିକିହିତ ହେଉଛନ୍ତି

ଅନନ୍ତ ତାଙ୍କ ସମର୍ଥକଙ୍କ ସହ କାର୍ରେ ଯାଉଥିବା ବେଳେ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି ଅନନ୍ତଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି ଏହି ଘଟଣାରେ ଶ୍ରୀ ଜେନାଙ୍କ ଗାଡ଼ି କାଚ ଭାଙ୍ଗିବା ସହ ସେ ଆହତ ହୋଇଥିଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଶ୍ରୀ ଜେନାଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି

ଏଥିରେ ତାଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି

ଉଭୟ ପକ୍ଷର ଅଭିଯୋଗ କ୍ରମେ ଏହି ଗିରଫଦାରି କରାଯାଇଛି